ସେଗୁଡିକ ମଧ୍ଧରେ ଜିଲ୍ଲାସ୍ଡରୀୟ ଗ୍ରୀନ ମିଶନ କମିଟି ଗଠନ ପ୍ରସ୍ତାବ ସବୁ ପୌରାଞଳରେ ଲାଗି ଏଲଇଡିଷ୍ଟ୍ରୀଟ୍ ଲାଇଟ୍ ଲଗାଇବା ପାଇଁ ପ୍ରସ୍ତାବ ରହିଛି

ଏଥିରେ ଆସନ୍ତା ସୋମବାର ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବାକୁ ନିଷ୍ବତ୍ତି ନିଆଯାଇଛି ବାରର୍ ଏକ ପ୍ରତିନିଧି ଦଳ ଆସନ୍ତାକାଲି ପୁଲିସ ମହାନିର୍ଦ୍ଦେଶକଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବେ ବୋଲି ସ୍ଚନା ମିଳିଛି

ଏହା ପୂର୍ବରୁ ଶ୍ରୀ ଓରାମ ଇସ୍ସାତ ଜେନେରାଲ ହସ୍ପିଟାଲ ଏବଂ ମେଡିକାଲ କଲେଜ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ସ୍ଚାନ ପରିଦର୍ଶନ କରିଛନ୍ତି

ଏହି ସମାବେଶରେ ସାତ ଦଫା ଦାବି ଉପରେ ଆଲୋଚନା ହୋଇଥିଲା

ଏ ନେଇ କୋଲକାତାର ସମ୍ମକ୍ତ କମ୍ମାନୀକୁ ଯୋଗାଯୋଗ କରାଯାଇଥିଲେ ମଧ୍ଧ କୌଣସି ଉତ୍ତର ମିଳୁନାହି ତେଣୁ ତାଙ୍କ ପୁତ୍ରକୁ ଉଦ୍ଧାର କରିବା ପାଇଁ ଷେତ୍ରବାସୀ ବାପା କ୍ରଳମଣି ସାହୁ ନିବେଦନ କରିଛନ୍ତି